ଭୁବନେଶ୍ୱରସ୍ଥିତ ରେଳକୁଞାରେ ରେଳବାଇର ସ୍ଥିତି ସମୀକ୍ଷା କରିବା ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ପୁରୀକୁ ରେଳ ଚଳାଚଳ ସ୍ୱାଭାବିକ ହେଉଛି

କୁ ସୁଦୁଢ କରିବାକୁ ମନ୍ତୀ ଶ୍ରୀ ପ୍ରଧାନ ରେଳବାଇ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି

ପଣ୍ଟିମ ଓଡ଼ିଶାର ଅଧିକାଂଶ ଅଞ୍ଞଳରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି